ଆସନ୍ତାକାଲି କାର୍ତ୍ତିକ ପ୍ରର୍ଶ୍ଡିମା

ତାଙ୍କ ବିୟୋଗରେ ମୁଖ୍ୟମନ୍ତୀ ନବୀନ ପଟଟନାୟକ ଗଭୀର ଶୋକପ୍ରକାଶ କରିବା ସହ ଶୋକସନ୍ତପ୍ତ ପରିବାର ପ୍ରତି ସମବେଦନା ଜଣାଇଛନ୍ତି କେନ୍ଦ୍ରମନ୍ତୀ ଧର୍ମେନ୍ଦ୍ର ପ୍ରଧାନ ଶୋକପ୍ରକାଶ କରିବା ସହ ତାଙ୍କ ଭଳି ଜଣେ ରାଜନେତା ସାମାଜିକ କାର୍ଯ୍ୟକର୍ତ୍ରା ଓ ଓଡ଼ିଆ ଭାଷା ସୁରକ୍ଷା ପାଇଁ ତାଙ୍କ ଅବଦାନ ଅତୁଳନୀୟ ବୋଲି କହିଛନ୍ତି ତାଙ୍କର ଅମର ଆମାର ସଦ୍ଗତି କାମନା କରିବା ସହ ପରିବାରବର୍ଗଙ୍କୁ ସେ ସମବେଦନା ଜଣାଇଛନ୍ତି ସେହିପରି ବିଜେପି ରାଜ୍ୟ ସଭାପତି ବସନ୍ତ ପଣ୍ଢା ବିଜେପି ବିଧାୟକ ଦଳ ନେତା କନକ ବର୍ଦ୍ଧନ ସିଂହଦେଓ ବରିଷ୍ଡ ବିଜେପି ନେତା ବିଶ୍ୱଭ୍ଷଣ ହରିଚନ୍ଦନଙ୍କ ସମେତ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ସ୍ୱର୍ଗତ ପରିଡ଼ାଙ୍କ ବିୟୋଗରେ ଶୋକପ୍ରକାଶ କରିଛନ୍ତି

ସେହିପରି ସମୁଦ୍ରକୁଳ ଅଅଳ ଓ ରାସ୍ତାକୁ ଆଲୋକିତ କରାଯିବା ସହ ଶତାଧିକ ଲାଇଫ୍ଗାର୍ଡ ଏବଂ ଗୃହରକ୍ଷୀଙ୍କୁ ମୁତୟନ କରାଯାଇଛି

ସେମାନେ ଯିବା ଓ ଆସିବା ବେଳେ ମହାନଦୀର ବାଲ୍ରକାରାଶି ଉପରେ ଯାତ୍ରା ହେଉଥିଲା ସାଧବ ପୁଅଙ୍କ ଏହି ଯାତ୍ରାକୁ ମନେପକାଇ କଟକରେ ଐତିହାସିକ ବାଲିଯାତ୍ରା ଅନୁଷ୍ଷିତ ହେଉଛି

ସ୍ଚନାଯୋଗ୍ୟ ଯେ ସରକାରୀ ବସ୍ଟି ଉମରକୋର୍ଟଠାରୁ ବ୍ରହ୍କପୁର ଯାଉଥିବାବେଳେ ଘରୋଇ ବସ୍ଟି କୟପୁରରୁ ଗୁରୁସିଂଘା ଯାଉଥିଲା